ପିଏମ୍ ଏସ୍ସିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଙ୍ଘାଇ ସହଯୋଗ ସଙ୍ଗଠନ ସମ୍ମିଳନୀରେ ଯୋଗଦେଇ ଦେଶ ଦେଶ ମଧ୍ୟରେ ପାରସ୍କରିକ ସାର୍ମଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା ନିମନ୍ତେ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ସମସାମୟିକ ଆହ୍ୱାନ ଏବଂ ମାନବ କଲ୍ୟାଣ ପ୍ରସଙ୍ଗ ବର୍ତ୍ତମାନ ସମୟରେ ପ୍ରମୁଖ ଆବଶ୍ୟକତା ପାଲଟିଛି ଗତ ସନ୍ଧ୍ୟାରେ ବିଂଶତମ ସାଘାଇ ସହଯୋଗ ସଙ୍ଗଠନ ବୈଠକରେ ସଦସ୍ୟ ରାଷ୍ଟ୍ରମୁଖ୍ୟମାନଙ୍କୁ ସମ୍ଜୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ହେଉଛି ଭାରତ ପାଇଁ ଏକ ଗୁରତ୍ୱପୂର୍ଣ୍ଣ ବର୍ଷ ସେ କହିଛନ୍ତି ଭାରତ ଷ୍ଟାର୍ଟ ଅପ୍ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟ ଗୋଷ୍ଠୀ ଗଠନ କରି ସେ ସମ୍ଭନ୍ଧୀୟ ଅଭିଜ୍ଞତା ଅନ୍ୟ ଦେଶମାନଙ୍କୁ ଜଣାଇବା ସହ ପାରମ୍ପରିକ ଔଷଧ ଉପରେ ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟଗୋଷୀ ଗଠନ ପାଇଁ ପ୍ରସ୍ତାବ ଦେଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ବହୁପକ୍ଷୀୟତା ଉପରେ ଭାରତ ଦୂଢ଼ ବିଶ୍ୱାସ କରୁଥିବା କହିଛନ୍ତି ସେ କହିଛନ୍ତି ଏସ୍ସିଓ ଦେଶମାନେ ମହାମାରୀଜନିତ ଆର୍ଥକ ସଙ୍କଟରୁ ମୁକ୍ତି ପାଇବାପାଇଁ ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ପ୍ରଧାନମନ୍ତ୍ରୀ ଆତ୍କନିର୍ଭର ଭାରତ ପ୍ରସଙ୍ଗରେ ଏସ୍ସିଓ ଦେଶମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଭାରତ ବିଶ୍ୱ ଅର୍ଥ ବ୍ୟବସ୍ଥା ପାଇଁ ଏକ ବହୁମୁଖୀ ଶକ୍ତି ହେବା ସହ ଆର୍ଥକ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଏସ୍ସିଓ ଅଞ୍ଚଳ ସହିତ ଭାରତର ଘନିଷ୍ଠ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ଅବତାରଣା କରି କହିଛନ୍ତି ଏସ୍ସିଓ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରସ୍କରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଶ୍ତତକୁ ସମ୍ମାନ ଦେବା ଆବଶ୍ୟକ

ଗତକାଲି ଗଶମାଧ୍ୟମକୁ ସ୍ଟଚନା ଦେଇ ଶ୍ରୀ ଭୂଷଣ କହିଛନ୍ତି ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

ଆଇଆଇଟି ବମ୍ଘେରେ ଗତକାଲି ଜାତୀୟ ଶିକ୍ଷା ଦିବସ କାର୍ଯ୍ୟକ୍ରମକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ବିଶ୍ୱର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ବୁଝାମଣା ପତ୍ର ସ୍ୱାକ୍ଷର କରି ଶିକ୍ଷାକ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିବା ଦିଗରେ ସେ ଗୁରୁତ୍ୱାରୋପ କରିଛନ୍ତି

ସେ କହିଛନ୍ତି ଆଇଆଇଟି ବମ୍ଘେ ବିଶ୍ୱର ଏକ ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ଭାବରେ ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସହ ସ୍କଜନ କ୍ଷେତ୍ରରେ ନ୍ତନତା ଆଣିପାରିଛି ପିଏମ୍ କେଏନ୍ୟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନ୍ତଆଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ସ୍ୱାମୀ ବିବେକାନନ୍ଦଙ୍କ ଆବକ୍ଷ ପ୍ରତିମ୍ଭି ଉନ୍ଦୋଚନ କରିବେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଏବଂ ମିଶନ୍ ଦେଶର ଯୁବସମାଜପାଇଁ ଆଜି ମଧ୍ୟ ପ୍ରାସଙ୍ଗିକ ଏଭଳି ଜଣେ ବିଶାଳ ବ୍ୟକ୍ତିତ୍ୱକୁ ନେଇ ଭାରତ ଗର୍ବ କରେ କାରଣ ଯାହାର ବ୍ୟକ୍ତିତ୍ୱ ଆଜି ମଧ୍ୟ ସାରା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି ପ୍ରଧାନମନ୍ତ୍ରୀ ସର୍ବଦା କହି ଆସିଛନ୍ତି ଆଜି ମଧ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରାର ପ୍ରାସଙ୍ଗିକତା ରହିଛି ଓ ସ୍ୱାମୀଜୀଙ୍କ ଆଦର୍ଶକୁ ସେ ନିଜ ଜୀବନରେ ଅନୁସରଣ କରିଆସୁଛନ୍ତି

ପ୍ରତ୍ୟକ୍ଷ କର କ୍ଷେତ୍ରରେ ଆଇଟିଏଟି ଏକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ ସଂସ୍ଥା ବର୍ତ୍ତମାନ ଝାଡଖଣ୍ଡ ଓ ଗୁଜରାଟ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପିଟି ଭଟ୍ଟଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ କାର୍ଯ୍ୟ କର୍ତ୍ଥି

ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଏବଂ ବହୁ ମାନଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବୀ ଦିଲ୍ଲୀର ପିତମ୍ପୁରା ହାଟରେ ହୁନର ହାଟ୍ର ଉଦ୍ଘାଟନ କରିବେ

ଏଠାରେ ମାଟି ଓ କାଠ ଏବଂ ଝୋଟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ସାମଗ୍ରୀ ମୁଖ୍ୟ ଆକର୍ଷଣ ପାଲଟିବ

ଶ୍ରୀ ନକ୍ବୀ କହିଛନ୍ତି ମାଟିରେ ପ୍ରସ୍ତୁତ ଅନେକ ପ୍ରକାରର ଘରସଜା ସାମଗ୍ରୀ ବିଭିନ୍ନ ଧାତୁ ଏବଂ କାଠରୁ ପ୍ରସ୍ତୁତ ନାନା ପ୍ରକାରର ଜିନିଷ ସେହିପରି ବାଉଁଶରୁ ପ୍ରସ୍ତୁତ ଆଖି ଝଲସା ଘରସଜ୍ଜା ଓ ବ୍ୟବହାର ସାମଗ୍ରୀ ମଧ୍ୟ ଏଠାରେ ପ୍ରଦର୍ଶିତ କରାଯିବ ପ୍ରଧାନମନ୍ତ୍ରୀଙ୍କ ସ୍ୱଦେଶୀ ଆହ୍ୱାନ ପରିପ୍ରେକ୍ଷୀରେ ଦେଶର ବିଭିନ୍ନ କୋଶଅନୁକୋଶରୁ ପାରମ୍ପରିକ ଭାବେ ପ୍ରସ୍ତୁତ ହେଉଥିବା ବହୁମୁଖୀ ଉତ୍ପାଦ ଏଥିରେ ପ୍ରଦର୍ଶିତ ଓ ବିକ୍ରୟ କରାଯିବ ଯାହା ଆମ ହସ୍ତଶିଳ୍ପୀଙ୍କ ଅନନ୍ୟ କାର୍ରକାର୍ଯ୍ୟକ୍ତ ପ୍ରଦର୍ଶିତ କରିବ ସିଜ୍ଫାୟାର୍ ଜନ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାର ଶାହାପୁର କିର୍ନୀ ଏବଂ କସବା ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲୁଙ୍ଘନ କରାଯାଇ ଅତର୍କିତ ଗୁଳିଚାଳନା କରାଯାଇଛି ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା ପାଖାପାଖି ଅଢ଼େଇ ଘଣ୍ଟା ଧରି ଉଭୟ ପକ୍ଷର୍ ଗ୍ରଳିଗୋଳା ବିନିମୟ ହୋଇଥିବା ସ୍ବଚନା ମିଳିଛି ତେବେ ଏଥିରେ କୌଣସି କ୍ଷୟକ୍ଷତିର ଖବର ମିଳି ନାହିଁ

ତେବେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ୍ ଦିଆଯାଇଥିବା ସେନା ମୁଖପାତ୍ର କହିଛନ୍ତି